ରାଜ୍ୟରେ ହ୍ରାସପାଉଛି କରୋନା ସଂକ୍ରମଣ

ଅଧିବେଶନ ପୂର୍ବରୁ ଆଜି ଆୟୋଜିତ ସର୍ବଦଳୀୟ ବୈଠକ ପରେ ବାଚସ୍ତି ସୂର୍ଯ୍ନାରାୟଶ ପାତ୍ର ଏହି ସୂଚନା ଦେଇଛନ୍ତି

ପ୍ରତ୍ୟେକ ଦିନ ସାତେ ଚାରି ଘକ୍ଷା ଗୃହକାର୍ଯ୍ୟ ଚାଲିବ

ଚଳିତ ବର୍ଷ କରୋନା କଟକଶା ଓ ସଂକ୍ରମଣ ବୃଦ୍ଧିକୁ ଦୃଷ୍କିରେ ରଖାଯାଇ ଶିକ୍ଷାନୁଷାନଗୁଡ଼ିକୁ ବନ୍ଦ୍ ରଖାଯାଇଛି

ଏ ନେଇ ହାଇକୋର୍ଟରେ ସେ ସତ୍ୟପାଠ ଦାଖଲ କରିଛନ୍ତି

ଆହତମାନଙ୍କୁ ନିକଟସ୍ଥ ଚିକିହାକେଦ୍ରରେ ଭର୍ତି କରାଯାଇଛି